ଏହି କାର୍ଯ୍ୟକ୍ରମରେ ରାକ୍ୟପାଳ ପ୍ରଫେସର ଗଣେଶୀ ଲାଲ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ଜୁଏଲ ଓରାମ୍ ରାଜ୍ୟ ସ୍ୱାସ୍ତ୍ୟମନ୍ତୀ ନବ କିଶୋର ଦାଶ ଏବଂ ଏନ୍ଆଇଟି ନିର୍ଦ୍ଦେଶକ ଅନୀମେଷ ବିଶ୍ୱାସ ଉପସ୍ଥିତ ଥିଲେ

ସେ କହିଛନ୍ତି ମୋ ସ୍କୁଲ ଭଳି ମୋ କଲେଜ୍ ଅଭିଯାନ ମଧ ସଫଳ ହେବ

ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ବସ୍ଷାଣ୍ଡ ଛକରୁ ବାହାରି ବନଖଣ୍ତ କାର୍ଯ୍ୟାଳୟରେ ପହଞ୍ଚଥିଲା

ଆସନ୍ତା କାଲି ହେବ ମା' ବୁଡ଼ୀ ଠାକୁରାଶୀ ଯାତ୍ରାନିମନ୍ତେ ଶୁଭଖୁ ସ୍ତାପନ